ବନବାସୀ ଓ ଜନଜାତି ଅଧିକାର ସୁରକ୍ଷା ପାଇଁ ସରକାର ଅଗ୍ରାଧିକାର ଦେଉଥିବା ପରିବେଶ ମନ୍ତ୍ରୀ କହିଚ୍ଚନ୍ତି

ଆଡ୍ ବ୍ରିକ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଦ୍ୟ ଶେଷ ହୋଇଥିବା ବ୍ରିକ୍ସ ଶୀର୍ଷ ବୈଠକ ଅତ୍ୟନ୍ତ ଫଳପ୍ରଦ ହୋଇଛି ବୋଲି କହିଛନ୍ତି ସେ କହିଛନ୍ତି ବାଣିଜ୍ୟ ଅଭିନବତା କାରିଗରି ବିଦ୍ୟା ଓ ସଂସ୍କୃତି କ୍ଷେତ୍ରରେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସମ୍ପର୍କ ବୃଦ୍ଧି ସଂକ୍ରାନ୍ତ କଥାବାର୍ତ୍ତା ଫଳପ୍ରଦ ହୋଇଛି ଶ୍ରୀ ମୋଦି କହିଛନ୍ତି ଭବିଷ୍ୟତରେ ଏହି କ୍ଷେତ୍ରଗୁଡ଼ିକରେ ସହଯୋଗ ବୃଦ୍ଧି ପାଇଲେ ଲୋକମାନେ ଉପକୃତ ହୋଇପାରିବେ ବୈଠକ ସାରି ଶ୍ରୀ ମୋଦି ନ୍ତଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ଅର୍ଥନୈତିକ ସାମଞ୍ଜସ୍ୟଗୁଡ଼ିକୁ ଚିହ୍ନଟ କରିବା ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ ହେବ ଭାରତରେ ନୂଆ ଉନ୍ନୟନ ବ୍ୟାଙ୍କ୍ ବା ଏନ୍ଡିବିର ଏକ ଆଞ୍ଚଳିକ ଶାଖା ଖୋଲିବାପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି ବ୍ରିକ୍ ଯୁଗ୍ମ ବିବୃଭିରେ କୁହାଯାଇଛି ଏନ୍ଡିବିର ସଦର କାର୍ଯ୍ୟାଳୟ ଏବଂ ଆଞ୍ଚଳିକ କାର୍ଯ୍ୟଳୟଗୁଡ଼ିକ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବ୍ୟାବସାୟିକ ସହଯୋଗ ବୃଦ୍ଧି ପାଇଁ ଉଦ୍ୟମ କରିବ ଦୁର୍ବିପାକ ପ୍ରତିରୋଧ ମୌଳିକ ଡାଞ୍ଚା ପାଇଁ ବିଶ୍ୱମେଣ୍ଟରେ ଏନ୍ଡିବି ଓ ବ୍ରିକ୍ ରାଷ୍ଟ୍ରଗୁଡ଼ିକ ଯୋଗ ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ଡିକିଟାଲ୍ ସ୍ୱାସ୍ଥ୍ୟ ବ୍ୟବହାର ପାଇଁ ଭାରତରେ ଏକ ହକାଥନ୍ର ଆୟୋଜନ କରିବାପାଇଁ ସେ ଅନୁରୋଧ କରିଛନ୍ତି

ବ୍ରିକ୍ ଶୀର୍ଷ ବୈଠକ ଅବସରରେ ଗତକାଲି ବ୍ରାସିଲିଆଠାରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଶ୍ରୀ ପୁତିନ୍ କହିଛନ୍ତି ଏହି ପ୍ରକ୍ରିୟା ଠିକ୍ଠାକ୍ ଚାଲିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୀଘ୍ର ଏହି କ୍ଷେପଣାସ୍ତ ପ୍ରଦାନ ପାଇଁ କହି ନାହାନ୍ତି

ଏହା ଯୁଦ୍ଧବିମାନ କ୍ରଜ୍ ଓ ବାଲିଷ୍ଟିକ୍ କ୍ଷେପଶାସ୍ତକୁ ଧ୍ୱଂସ କରିପାରିବ ଏବଂ ଭୂପୃଷ୍ଠରେ ଥିବା କ୍ଷେପଶାସ୍ତ ବ୍ୟବସ୍ଥାକୁ ମଧ୍ୟ ନଷ୍ଟ କରିବାର କ୍ଷମତା ରଖିଛି

କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାବ୍ଡେକର ନ୍ତଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ଜନଜାତି ଓ ବନବାସୀମାନଙ୍କର କ୍ଷତି ହେଲାଭଳି ସରକାର କୌଣସି ପଦକ୍ଷେପ ନେବାକୁ ଚାହୁଁ ନାହାନ୍ତି ସେ କହିଛନ୍ତି ବନବାସୀ ଓ ଜନକାତିମାନଙ୍କ କଙ୍ଗଲ ଅଧିକାରକୁ ମଜବୁତ୍ କରିବାକୁ ସରକାର ପ୍ରତିଶ୍ରତିବଦ୍ଧ ଅଛନ୍ତି

ଆବାସିକ ଅଞ୍ଚଳରେ ଥିବା ଗୃହୋପକରଣ ଶିଳ୍ପ କାରଖାନାଗୁଡ଼ିକର ନିୟମରେ ମଧ୍ୟ କୋହଳ କରାଯାଇଛି

କେନ୍ଦ୍ରମନ୍ତୀ ପ୍ରକାଶ ଜାବ୍ଡେକର ଏହି ନିଷ୍କଭିକୁ ସ୍ୱାଗତ ଜଣାଇଛନ୍ତି ସେ କହିଛନ୍ତି ବର୍ତ୍ତମାନ ଦୋକାନ ମାଲିକମାନେ ସାଧୁତାର ସହ ବିନା ଭୟରେ କିମ୍ବା ପ୍ରିୟାପୀତି ତୋଷଣ ବିନା କାମ କରିପାରିବେ ଏସ୍ସି ପଲ୍ୟୁସନ୍ ଦିଲ୍ଲୀ ଏନ୍ସିଆର୍ ଅଞ୍ଚଳରେ ପ୍ରଦୃଷଣ ହ୍ରାସ କରିବାପାଇଁ ପଞ୍ଜାବ ହରିୟାଣା ଉତ୍ତର ପ୍ରଦେଶ ଓ ଦିଲ୍ଲୀ ସରକାରଙ୍କ ପକ୍ଷରୁ କି ପ୍ରକାର ପଦକ୍ଷେପ ନିଆଯାଇଛି ସେ ସଂକ୍ରାନ୍ତରେ ଅବଗତ କରାଇବାପାଇଁ ସୁପ୍ରିମ୍କୋର୍ଟ ଆକି ଏହିସବୁ ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବମାନଙ୍କୁ ସମନ କରିଥିଲେ ଜଷ୍ଟିସ୍ ଅରୁଣ ମିଶ୍ର ଓ ଦୀପକ୍ ଗୁପ୍ତାଙ୍କ ଖଣ୍ଡପୀଠ କହିଛନ୍ତି ଏ ଦିଗରେ ଫଳପ୍ରଦ ପଦକ୍ଷେପ ନିର୍ଣ୍ଣିତ ନିଆଯିବା ଆବଶ୍ୟକ

ସୁପ୍ରିମ୍କୋର୍ଟ ଦିଲ୍ଲୀ ସରକାରଙ୍କୁ କହିଛନ୍ତି ଅଡ୍ ଇଭିନ୍ ଯୋଜନା କାର୍ଯ୍ୟକାରୀ ସମୟରେ ଦୁଇଚକିଆ ଓ ତିନି ଚକିଆ ଯାନକୁ ଏଥିରୁ କାହିଁକି ବାଦ୍ ଦିଆଗଲା ଏବଂ ଅଡ୍ ଇଭିନ୍ ଯୋଜନା କାର୍ଯ୍ୟକାରୀ ସତ୍ତ୍ୱେ ଦିଲ୍ଲୀର ପ୍ରଦୂଷଣ ସ୍ତର କାହିଁକି ବୃଦ୍ଧି ପାଇଲା ସେ ବିଷୟରେ ଅବଗତ କରାଯାଉ ଖଣ୍ଡପୀଠ କହିଛନ୍ତି ଫସଲର ଅବଶିଷ୍ଟାଂଶ ପୋଡ଼ିବା ବନ୍ଦ୍ ହେବା ସତ୍ତ୍ୱେ ଦିଲ୍ଲୀର ପ୍ରଦୂଷଣ ସ୍ତର ଅତି ମାରାତ୍ମକ ସ୍ଥିତିରେ ରହିବା ଉଦ୍ବେଗର ବିଷୟ ଦିଲ୍ଲୀ ସରକାର କୋର୍ଟରେ କହିଥିଲେ ଅଡ୍ ଇଭିନ୍ ଯୋଜନା କାର୍ଯ୍ୟକାରୀଦ୍ୱାରା ପ୍ରଦୂଷଣ ହ୍ରାସ ପାଇଥିଲା ମାତ୍ର ଫସଲର ଅବଶିଷ୍ଟାଂଶ ପୋଡ଼ିବା ଦ୍ୱାରା ପ୍ରଦୃଷଣ ହାର ଅତିମାତ୍ରାରେ ବୃଦ୍ଧି ପାଇଛି ଦିଲ୍ଲୀରେ ପ୍ରଦୃଷଣ ହ୍ରାସ କରିବାପାଇଁ ସ୍କଗ୍ ଟାୱାର୍ ସ୍ଥାପନ ସକାଶେ କ'ଣ ସବୁ ସମ୍ଭାବନା ରହିଛି ତାହା ବିଷୟରେ ତର୍କମା କରାଯାଉଛି ବୋଲି କେନ୍ଦ୍ର ସରକାର କୋର୍ଟଙ୍କୁ ଜଣାଇଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାବ୍ଡେକର କହିଛନ୍ତି ଏହି ସମସ୍ୟାର ସମାଧାନ ପାଇଁ ସବୁ ସଂସ୍ଥାଗୁଡ଼ିକ ପକ୍ଷର୍ ମିଳିତ ସହଯୋଗର ଆବଶ୍ୟକତା ରହିଛି

ଏଣୁ ପ୍ରଥମ ଥରପାଇଁ 'ବାୟୁ ଛାଉଣି' ସୃଷ୍ଟି ଲାଗି ସରକାର ବିବେଚନା କରୁଛନ୍ତି ଦିଲ୍ଲୀ ଅଡ୍ ଇଭିନ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ୍ କହିଛନ୍ତି ଦିଲ୍ଲୀର ବାୟୁ ମାନରେ ଆଗାମୀ ଦୂଇ ତିନି ଦିନ ଭିତରେ ଉନ୍ନତି ହେବାର ଆଶା କରାଯାଉଥିବାରୁ ଅଡ୍ ଇଭିନ୍ ଯେଜନାକୁ ସମ୍ପ୍ରସାରିତ କରାଯିବା ବିଷୟରେ ଚୂଡ଼ାନ୍ତ ନିଷ୍କଭି ନିଆଯିବ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଉଦ୍ବୋଧନ ଦେଲାବେଳେ ଶ୍ରୀ କେଜରିୱାଲ୍ କହିଛନ୍ତି ଦିଲ୍ଲୀ ବାସିନ୍ଦାମାନଙ୍କୁ ଅଯଥା ଅସୁବିଧାର ସମ୍ମୁଖୀନ ହେବାପାଇଁ ତାଙ୍କ ସରକାର ଚାହୁଁ ନାହାନ୍ତି ପଡ଼ୋଶୀ ରାଜ୍ୟଗୁଡ଼ିକରେ ପସଲର ଅବଶିଷ୍ଟାଂଶ ପୋଡ଼ିବା ପଦ୍ୱାରା ଦିଲ୍ଲୀ ଏନ୍ସିଆର୍ରେ ପ୍ରଦ୍ଷଣ ସ୍ତର ଅତି ଭୟଙ୍କର ସ୍ଥିତିରେ ପହଞ୍ଚଛି ବୋଲି ସେ କହିଛନ୍ତି

ବିଜେପି ପ୍ରୋଟେଷ୍ଟ ରାଫେଲ୍ ଯୁଦ୍ଧ ବିମାନ କ୍ରୟ ମାମଲାରେ ସରକାରଙ୍କୁ ସୁପ୍ରିମ୍କୋର୍ଟ ଦେଇଥିବା କ୍ଲିନ୍ ଚିଟ୍ ରାୟର ପୁନର୍ବିଚାର ପାଇଁ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିବା ପରେ କଂଗ୍ରେସ ବିରୋଧରେ ବିଜେପି ଆସନ୍ତାକାଲି ଦେଶବ୍ୟାପୀ ଆନ୍ଦୋଳନ କରିବ ବୋଲି ଘୋଷଣା କରିଛି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ପାର୍ଟିର ସାଧାରଣ ସମ୍ପାଦକ ଭୂପେନ୍ଦ୍ର ଯାଦବ କହିଛନ୍ତି କଂଗ୍ରେସର ମିଛୁଆପଣକୁ ପଦାରେ ପକାଇବା ଲାଗି ଏଭଳି ନିଷ୍କଭି ନିଆଯାଇଛି ଏବଂ ରାହୁଲ୍ ଗାନ୍ଧି ଏଭଳି ବାରମ୍ଭାର ଅଭିଯୋଗ କରୁଥିବାରୁ ସେ କ୍ଷମା ମାଗିବା ଉଚିତ ଶ୍ରୀ ଯାଦବ କହିଛନ୍ତି ବିଜେପି କର୍ମୀମାନେ ବିଭିନ୍ନ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିବେ ଜାତୀୟ ସ୍ୱାର୍ଥ ପ୍ରସଙ୍ଗଗୁଡ଼ିକ ଉପରେ କଂଗ୍ରେସ ମିଛ ଅଭିଯୋଗ କରୁଛି ବୋଲି ଶ୍ରୀ ଯାଦବ କହିଛନ୍ତି ରେନ୍ ଭୂମଧ୍ୟ ସାଗରୀୟ ଅଞ୍ଚଳରେ ଲଘୁଚାପ ପ୍ରଭାବ ଯୋଗୁଁ ଜନ୍ମୁ କାଶ୍ମୀର ଓ ହିମାଚଳ ପ୍ରଦେଶରେ ଆଗାମୀ ଦୁଇ ଦିନ ଧରି ସାନି ବରଫପାତ ସାଙ୍ଗକୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଜମ୍ମୁ କାଶ୍ମୀରର ପାର୍ବତ୍ୟ ଅଞ୍ଚଳରେ ବରଫ ପଡ଼ିବା ପରେ ପ୍ରତିକାରମୂଳକ ବ୍ୟବସ୍ଥା ସ୍ୱର୍ପ ଜମ୍ମୁ କାଶ୍କୀର କେନ୍ଦ୍ରଶାସିତ ଅଞ୍ଚଳରେ ରାଜପଥଗୁଡ଼ିକୁ ବନ୍ଦ୍ କରିଦିଆଯାଇଛି ଶ୍ରୀନଗର ଜମ୍ମୁ ଜାତୀୟ ରାଜପଥ ଶ୍ରୀନଗର ଲେହ ଜାତୀୟ ରାଜପଥ ଓ ମୋଗଲ୍ ରୋଡ୍କୁ ବନ୍ଦ୍ କରାଯାଇଥିବାର ଖବର ମିଳିଛି

ଲଦାଖ୍ ଅଞ୍ଚଳରେ ମଧ୍ୟ ଗତ ରାତିରୁ ଆକ୍ରି ସକାଳ ପର୍ଯ୍ୟନ୍ତ ମଧ୍ୟ ବରଫ ପଡ଼ୁଥିଲା ଦ୍ରାସ ଓ ଲଦାଖ୍ର କାର୍ଗିଲ୍ ଜିଲ୍ଲାରେ ଇଞ୍ଚେ ବହଳର ବରଫ ପଡ଼ିଛି

ଶ୍ରୀନଗର ସମେତ ଉପତ୍ୟକାର ବିଭିନ୍ନ ଅଞ୍ଚଳରେ ବର୍ଷା ମଧ୍ୟ ହୋଇଛି ଅମିତ୍ ଶାହା ସିଆର୍ପିଏଫ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆଜି ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ପୁଲିସ୍ ବାହିନୀ ସିଆର୍ପିଏଫ୍ ସଦର କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ସର୍ଦ୍ଦାର୍ ଘାଟିଠାରେ ଦେଶରକ୍ଷା ପାଇଁ ଜୀବନ ବଳିଦାନ ଦେଇଥିବା ସିଆର୍ପିଏଫ୍ର ଶହୀଦ୍ ଯବାନମାନଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଶ୍ରୀ ଶାହା କହିଛନ୍ତି ଗୁକୁରାଟ୍ର କଚ୍ଛ ସଂଲଗ୍ନ ଭାରତ ପାକିସ୍ତାନ ସୀମାରେ ଅବସ୍ଥିତ ସର୍ଦ୍ଦାର ଘାଟିର ଗୌରବମୟ ଇତିହାସ ବିଷୟରେ ଦେଶର ଯୁବ ସମ୍ପ୍ରଦାୟ ଜାଣିବା ଉଚିତ ସେ କହିଛନ୍ତି ସେବା ଓ ନିଷ୍ଠା ହେଉଛି ସିଆର୍ପିଏଫ୍ ଯବାନମାନଙ୍କ ସ୍କୋଗାନ ସେମାନଙ୍କର ସାହସ ଓ ଧୈର୍ଯ୍ୟ ପାଇଁ ଯବାନମାନଙ୍କ ସମେତ ସେମାନଙ୍କ ପରିବାରକୁ ସେ ସାଲ୍ୟୁଟ୍ ଜଣାଉଛନ୍ତି ସେମାନଙ୍କ ପାଇଁ ଦେଶ ଆଜି ଗର୍ବିତ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ କହିଚ୍ଛନ୍ତି